ଅର୍ଥନୀତିକୁ ସାବଲୀଳ କରିବାପାଇଁ ଅଧିକ ସଂସ୍କାରର ଆବଶ୍ୟକତା ପ୍ରତି ରିପୋର୍ଟରେ ଗୁରୁତ୍ୱ ଆରୋପ କରାଯାଇଛି ସହଜରେ ବ୍ୟବସାୟ କାର୍ଯ୍ୟପାଇଁ ଅଧିକ ସଂସ୍କାର ପ୍ରତି ମଧ୍ଧ ଗୁରୁତ୍ୱ ଦିଆଯାଇଛି

ଛୋଟ ଛୋଟ ଉଦ୍ୟୋଗଗୁଡ଼ିକପାଇଁ ସରକାର ରଣ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବେ

ରାଷ୍ଟ୍ରପତି ନାଗରିକ ସଂଶୋଧନ ଆଇନକୁ ଏକ ଐତିହାସିକ ଆଇନ ଭାବେ ବର୍ଷ୍ନା କରିଛନ୍ତି

ତେଶୁ ଚଳିତ ଥରଠାରୁ କ୍ଷ୍ୟୁଟର୍ ବେସ୍ଡ ଟେଷ୍ ଲାଗୁ ହେବା ନେଇ ଓଜେଇଇ ଆପେକ୍ କମିଟି ବୈଠକରେ ଆକି ନିଷ୍ବଭି ହୋଇଛି

ପୋଷ୍ ଗ୍ରାଜୁଏଟ୍ କୋର୍ସ ଏମ୍ବିଏ ଏମ୍ସିଏ ଏମ୍ଫାର୍ମା ଓ ଅଣ୍ଡର ଗ୍ରାଜୁଏଟ୍ କୋର୍ସ ବିଟେକ୍ ବିଫାର୍ମା ଆଦି ପାଇଁ ଚଳିତ ଥରଠାରୁ ଅନ୍ଲାଇନ୍ରେ ହିଁ ପ୍ରବେଶିକା ପରୀକ୍ଷା ହେବ

ଦୁର୍ଘଟଶାରେ ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି ତାଙ୍କୁ ଗୁରୁତର ଅବସ୍ଷାରେ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି

ତେବେ ଆସ ଦୁଇଦିନ ପର୍ଯ୍ୟନ୍ତ ଦକ୍ଷିଣ ଉପକକଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଶ ଜିଲ୍ଲାଗୁଡ଼ିକରେ ସ୍ୱଞରୁ ମଧ୍ଧମଧରଣର ବର୍ଷା ହେବାର ସୟାବନା ରହିଛି